ଚେତନ ସୁବ୍ରମଣ୍ୟମ୍ ପୁରୁଷ ହାଇ ଜମ୍ପରେ ଫାଇନାଲରେ ପହଞ୍ଚିଛି

ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋହାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାରୀ ଓ ଘରୋଇ ନୀତିଗତ ଭାଗିଦାରୀରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବାକୁ ନେଇ ଏହା ହେଉଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଥମ ପ୍ରକଳ୍ପ

ଡିଆରଡିଓ ଆପୋଏକ୍ଟମେଣ୍ଟ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ଉପଦେଷ୍ଟା ଡକ୍ଟର ଜି ସତୀଶ ରେଡ୍ରୀଙ୍କୁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନର ସଚିବ ତଥା ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନର ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇଛି ଏକ ସରକାରୀ ବିବୂତିରେ କୁହାଯାଇଚି ଯେ ଡକ୍କର ରେଡ୍ରୀଙ୍କ ଏହି ଦୁଇବର୍ଷର ଅବଧି ପାଇଁ ନିଯୁକ୍ତିକୁ କେନ୍ଦ୍ର ମନ୍ତିମଣ୍ଡଳର ନିଯୁକ୍ତି କମିଟି ପକ୍ଷରୁ ଅନୁମୋଦନ କରାଯାଇଛି

ସେଥିରେ ଗୁରୁତର ଭାବେ ଆହତ ହୋଇଥିବା ଯବାନଙ୍କର ପରେ ମୃତ୍ୟୁ ଘଟିଥିଲା ଇସି ମିଟିଂ ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନ ସଂସ୍କାରକୁ ନେଇ ଆସନ୍ତା ସୋମବାର ଦିନ ବିଭିନ୍ନ ମାନ୍ୟତାପ୍ରାପ୍ତ ଜାତୀୟ ତଥା ଆଞ୍ଚଳି ରାଜନୈତିକ ଦଳ ସହ ଏକ ବୈଠକରେ ଯୋଗଦେବେ କମିଶନ ସମୟ ସମୟରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ସହ ପରାମର୍ଶ ବୈଠକ ଡକାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ହାସଲ କରିଥାଆନ୍ତି ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ସହିତ ଭୋଟର ତାଲିକାର ବିଶ୍ୱସନୀୟତା ସମ୍ପର୍କରେ ବିଚାର ଆଲୋଚନା ହେବ ଭାରତୀୟ ନିର୍ବାଚନ କମିଶନ ଆଗାମୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକ୍ର ଆଖିରେ ରଖି ଭୋଟର ତାଲିକା ନିର୍ଭ୍ଦୁଲତା ସ୍ୱଚ୍ଚତା ବୃଦ୍ଧି ସହିତ ଏହାକୁ ଅଧିକ ସମାବେଶ କରିବା ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ବିଭିନ୍ନ ରାଜନୈତିକ ଦଳର ଦୃଷ୍ଟିକୋଣ ଜାଣିବାକୁ ଚାହିଁଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ବିଧାନପରିଷଦ ନିର୍ବାଚନ ଖର୍ଚ୍ଚ ସୀମା ନିର୍ଦ୍ଧାରଣ ଏବଂ ରାଜନୈତିକ ଦଳ ଗୁଡ଼ିକର ଖର୍ଚ୍ଚ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ ୟୁପି ଫ୍ଲଡ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କ୍ରମାଗତ ଦିନ ପାଇଁ ବନ୍ୟା ପ୍ରପୀଡିତ ଅଞ୍ଚଳକୁ ଆକାଶମାର୍ଗକୁ ଅନୁଧ୍ୟାନ କରିଛନ୍ତି ସେ ରିଲିଫ ଶିବିରରେ ଆଶ୍ରୟ ନେଇଥିବା ବନ୍ୟା ପୀଡିତଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ସରକାର କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରିଛନ୍ତି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଶାସନକ୍ର ନିର୍ଦ୍ଦେଶ ଦିଆଯାଇଛି ଘାଗରା ନଦୀ ତଟବର୍ତ୍ତୀ ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ବି ସଙ୍କଟଜନକ ରହିଛି ବୋଲି ଆକାଶବାଣୀ ଲକ୍ଷ୍ମୌ ସମ୍ଭାଦଦାତା ସୂଚନା ଦେଇଛନ୍ତି ଘାଘରା ନଦୀରେ ଘାଇ ସୃଷ୍ଟି ହୋଇ ଫୈକାବାଦ ଗୋଣ୍ଡା ବାରବାଙ୍କୀ ମାଉ ଏବଂ ସୀତାପୁର ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି

ଚିତ୍ରକୁଟାଠାରେ ମନ୍ଦାକିନୀ ଗନଦୀ ବିପଦ ସଙ୍କେତ ଉର୍ଦ୍ଧରେ ପ୍ରବାହିତ ହେଉଥିବାର୍ତ ରାମଘାଟ ଅଞ୍ଚଳ ପ୍ରତି ବିପଦ ରହିଛି

ଆଜି ଭୁବନେଶ୍ୱରଂାରେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥା ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ବୋଧନ ଦେଇ ଶ୍ରୀ ନାଇଡୁ ଡାକ୍ତରମାନଙ୍କୁ ଏହା କହିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଯେ ଚାକିରିକ୍ଷେତ୍ରରେ ପ୍ରଥମ ପ୍ରମୋସନ ନେବା ପୂର୍ବରୁ ଡାକ୍ତରମାନଙ୍କ ଗ୍ରାମାଞ୍ଚଳରେ ତିନିବର୍ଷ ଚାକିରି କରିବା ପ୍ରକ୍ରିୟାକୁ ବାଧ୍ୟତାମଳକ କରାଯିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକ ନୀତି ନିର୍ଦ୍ଧାରଣ କରିବା ଉଚିତ

ଏହା ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରାଯିବ ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ବଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଏବଂ ଦୂରଦର୍ଶନର ୟୁଟୁବ୍ ଚ୍ୟାନେଲ୍ରେ ପ୍ରସାରିତ ହେବ

ପାଟନା ଜାଭଡେକର କେନ୍ଦ୍ର ମାନବ ସମ୍ଭଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର ବିଶ୍ୱବିଦ୍ୟାଳୟ ଗୁଡିକରେ ଗବେଷଣା କାର୍ଯ୍ୟକୁ ପ୍ରୋସାହନରେ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଆଜି ପାଟଣା ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହରେ ସେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ଗବେଷଣା ଉପରେ ଧ୍ୟାନ ଦେବା ପାଇଁ ସେ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ଆସନ୍ତାକାଲି ଶ୍ରାବଣ ପ୍ରର୍ଷିମା ଅବସରରେ ବାର୍ଷିକ ଅମରନାଥ ଯାତ୍ରାର ଶେଷ ପୂଜା ଅନୁଷ୍ଠିତ ହେବ

ଅର୍ଚ୍ଚଣାଚଳ ଏସଏସ୍ବି ଅର୍ଚ୍ଚଣାଚଳ ପ୍ରଦେଶରେ ଆସନ୍ତା ସୋମବାର ଆରମ୍ଭ ହେବାକୁ ଥିବା ରାଜ୍ୟ ବିଧାନସଭାରେ ଷ୍ଟାଫ୍ ସିଲେକସନ ବୋର୍ଡ ଗଠନ ପାଇଁ ଏକ ବିଲ୍ ଅଣାଯିବ ଗତକାଲି ଇଟାନଗରଠାରେ ଅନୁଷ୍ଠିତ କମିଶନ ଏବଂ ସଚିବମାନଙ୍କ ବୈଠକରେ ରାଜ୍ୟ ମ୍ରଖ୍ୟ ସଚିବ ଶ୍ରୀ ସତ୍ୟ ଗୋପାଳ ଏହି ସୂଚନା ଦେଇଛନ୍ତି ରାଜ୍ୟରେ ସମସ୍ତ ଗ୍ରପ ସି' ପଦବୀ ପୂରଣ ନିମନ୍ତେ ଏକ ବୋର୍ଡ ଗଠନ ପାଇଁ ସରକାର ନିଷ୍କତ୍ତି ନେଇଥିବା ସେ କହିଛନ୍ତି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କ ଅଭିଭାଷଣରେ ରାଜ୍ୟରେ ଏକ ସ୍ୱତନ୍ତ୍ର ଷ୍ଟାଫ ସିଲେକସନ୍ ବୋର୍ଡ ଗଠନ ନେଇ ସ୍ଟଚନା ଦେଇଥିଲେ

ଜାତିସଂଘ ମୁଖ୍ୟ ଚଳିତ ସପ୍ତାହରେ ଭାରତୀୟ ସ୍ଥାୟୀ ମିଶନ ଗସ୍ତ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି

ଉଚ୍ଚ ଡିଆଁ ଚେତନ ସୁବ୍ରମନ୍ୟମ୍ ମଧ୍ୟ ହାଇଜମ୍ପ ଫାଇନାଲରେ ପ୍ରବେଶ କରିଛନ୍ତି ସେ ଗ୍ରୁପ ବି'ରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ବ୍ୟାଡମିଷ୍ଟନରେ ସାଇନଳ ନେହେୱାଲ ଓ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି